ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯୁବପିଢ଼ୀଙ୍କ ନବସ୍କଜନ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ସେ କହିଛନ୍ତି କରୋନା ମହାମାରୀ ସାରା ବିଶ୍ୱରେ ପରିବର୍ତ୍ତନ ଆଶିଥିବାବେଳେ ଜ୍ଞାନକୌଶଳ କୋଭିଡ ପରବର୍ତ୍ତୀ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବ କୁଷି କ୍ଷେତ୍ରରେ ନୃତନ ଷ୍ଟାଟ୍ଅପ୍ର ପ୍ରୟୋଗ କରାଯାଉଥିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ଏବେର ଯୁବପିଡ଼ୀଙ୍କ ପାଇଁ ଗୁଣବତ୍ତା ନିର୍ଭରଯୋଗ୍ୟତା ଏବଂ ଗ୍ରହଣୀୟତା ମୂଳମନ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିହାର ଇଲେକ୍ନନ ବିହାର ବିଧାନସଭା ନିର୍ବାଚନର ଆଜି ତୂତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି

ଆଜି ମଧ୍ୟ ବାଲ୍ଲୀକି ନଗର ସଂସଦୀୟ ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍ଆର୍ ଶ୍ରୀନିବାସନ କହିଛନ୍ତି ଏହି ଶେଷପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଭୋଟରମାନେ ଅତ୍ୟନ୍ତ ଉତ୍ସାହର ସହିତ ବିନା ଭୟରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଚଳିତ ପର୍ଯ୍ୟାୟରେ ମତଦାନ ହାର ଅଧିକ ହେବ ବୋଲି ସେ ଆଶାପୋଷଣ କରୁଛନ୍ତି କେତେକ ବୁଥ୍ରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ତ୍ରୁଟି ଦେଖାଦେବା ପରେ ସେଗୁଡ଼ିକୁ ତୁରନ୍ତ ବଦଳାଯାଇ ନୂଆ ଇଭିଏମ୍ ସାହାଯ୍ୟରେ ମତଗ୍ରହଣ କରାଯାଉଥିବା ସେ କହିଚ୍ଛନ୍ତି

ଆଜିର ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ ପ୍ରକ୍ରିୟାରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି ସେ ଏକ ଟ୍ୱିଟ୍ରେ କହିଛନ୍ତି ଭୋଟରମାନେ ଗଣତନ୍ତ୍ରର ଏହି ମହାନ୍ ପର୍ବରେ ଅଧିକରୁ ଅଧିକ ସଂଖ୍ୟାରେ ଭାଗନେଇ ନୂଆ ମାଇଲ୍ଖୁଣ୍ଟ ସ୍ଥାପନ କରନ୍ତୁ ସେ ମଧ୍ୟ ଭୋଟରମାନଙ୍କୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଲାଗି ନିବେଦନ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଶୟନ କରିଥିବା ନିୟମର ସଠିକ୍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଭର୍ଚ୍ଚଆଲ ଦ୍ୱିପାକ୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରଟାଲୀ ପ୍ରଧାନମନ୍ତ୍ରୀ ଗ୍ରଇସେପି କଣ୍ଟେଙ୍କ ମଧ୍ୟରେ ଏହି ବୃଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଫଳରେ ଉଭୟ ଦେଶ ମଧ୍ୟରେ ଶକ୍ତି କାହାଜ ନିର୍ମାଣ ଏବଂ ଯୋଗାଯୋଗ କ୍ଷେତ୍ରରେ ଅଭ୍ତପର୍ବ ପରିବର୍ତ୍ତନ ଦେଖାଦେବ ବୋଲି ଜଣାପଡିଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆମକୁ କରୋନା ପରବର୍ତ୍ତୀ ଆହ୍ବାନର ସମ୍ମଖୀନ ହେବାକୁ ପଡିବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତିଭବନଠାରେ ଶ୍ରୀ ସିହ୍ୱାକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଏମ୍ ଭେଙ୍କେୟା ନାଇଡ଼ୁ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଭାରତୀୟ କୃଷିକୁ ପୋଷଣୀୟ ଏବଂ ଲାଭଜନକ କରିବା ଦିଗରେ ବହ୍ରମୁଖୀ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି

ଶ୍ରୀ ନାଇଡ଼ ଆଚାର୍ଯ୍ୟ ଏନ୍ଜିରଙ୍ଗାଙ୍କ ଜଣେ ସ୍ୱାଧୀନତା ସଂଗ୍ରାମୀ କୃଷକ ନେତା ଏବଂ ସମାଜ ସଂସ୍କାରକ ଏବଂ ଜଣେ ଉତ୍ତମ ସାଂସଦ ଭାବେ ଅଭିହିତ କରିଛନ୍ତି

ମମତା ବାନାର୍ଜୀଙ୍କ ସରକାର ଏ ଦିଗରେ ପ୍ରତିବନ୍ଧକ ସ୍କ୍ଷି କର୍ତ୍ଥି ବୋଲି ଅମିତ ଶାହା ଅଭିଯୋଗ କରିଛନ୍ତି କୋଲକାତା ଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ଶାହା ଏହା କହିଛନ୍ତି ରାଜ୍ୟର ତୂଣମୂଳ କଂଗ୍ରେସ ସରକାର ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଆଇନଶୂଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ରାଜନୈତିକ ହିଂସାକାଶ୍ଡ ନେଇ ଶ୍ରୀ ଶାହା ସେଠାକାର ଶାସନ ବ୍ୟବସ୍ଥାକୁ ଦୋଷାରୋପ କରିଛନ୍ତି

ଚଳିତବର୍ଷ ଜୁଲାଇ ପହିଲାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମଭ ହୋଇଛି ପଞ୍ଜୀକରଣ ସଂକ୍ରାନ୍ତ ଏହି ପୋର୍ଟାଲକୁ ସିବିଡିଟି ଏବଂ ଜିଏସ୍ଟି ନେଟ୍ୱାର୍କ ସହ ସଂଯୋଗ କରାଯାଇଛି

ବିପିନ୍ ରାଓ୍ୱତ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ଅବସାନ ନେଇ ଅଷ୍ଟମ ପର୍ଯ୍ୟାୟ କମାଣ୍ଡର ସ୍ଥରୀୟ ଆଲୋଚନା ଗତକାଲି ଠାରୁ ଆରମ୍ଭ ହୋଇଛି ପୂର୍ବ ଲଦାଖର ଏଲଏସି ଅଞ୍ଚଳର ଭାରତ ପଟେ ଥିବା ଚୁସୁଲ୍ଠାରେ ଗତକାଲି ଏହି ଆଲୋଚନା ହୋଇଛି

ଏନେଇ ଗତକାଲି ଅପରାହ୍ୱରୁ ଅବଗଣନା ଆରମ୍ଭ ହୋଇଛି